ଏହା ଦ୍ୱାରା ଭାରତ ମଧ୍ଧ ପ୍ରଭାବିତ ହୋଇଛି ବୋଲି କହିଛନ୍ତି କେନ୍ଦ ପେଟ୍ରୋଲିୟମ୍ ତଥା ପ୍ରାକୃତିକ ବାଷ୍ଟମନ୍ତୀ ଧର୍ମେନ୍ଦ ପ୍ରଧାନ

ଲ୍ୟାଖଲାଇନ୍ ସେବା ସ୍ୱାଭାବିକ ହେବାକୁ ଆଉ ଦୁଇତିନିଦିନ ସମୟ ଲାଗିପାରେ ବୋଲି ସେ ସୂଚନା ଦେଇଛନ୍ତି

ଏହାକୁ ଆଧାର କରି ଆଜି ରାଜା ଘରେ ଚଡ଼ାଉ କରାଯାଇଛି

ସୁମିତ୍ରା ହେଉଛନ୍ତି ମା' ରମାଦେବୀ ଏବଂ ଗୋପବନ୍ଧୁ ଚୌଧୁରୀଙ୍କ ବୋହ୍

ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ମନ୍ ହେବ

ଡେବେ ଅନ୍ୟ ସମୟରେ ସେମାନେ ନାଲି ଟ୍ରାକ୍ ପ୍ୟାଣ୍କ୍ ଏବଂ ହଳଦିଆ ଟି ସାର୍ଟ୍ ପିକ୍ଷିବେ

କେତେକଙ୍କୁ ଚିକିହା ପାଇଁ ବାଉଁସୁଣୀ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଆଉ କେତେକ ଘରେ ରହି ଚିକିିିତ ହେଉଛନ୍ତି ଅନ୍ୟ ପକ୍ଷରେ ଜିଲ୍ଲା ମୁଖ୍ୟ ଚିକିହାଧୀକାରୀ କହିଛନ୍ତି ରୋଗ ନିୟନ୍ତଣରେ ରହିଛି

ଏହି ଅବସରରେ ଦୂତୀବାହନଙ୍କୁ ପୂଜା କରାଯାଇଥାଏ

ମହାବିଦ୍ୟାଳୟ ଛାତ୍ରାବାସ ପରିସର ଏବଂ ମୁଖ୍ୟ ରାସ୍ତାକଡ଼ର ଅଳିଆ ଆବର୍ଜନାକ ସଫା କରାଯାଇଛି

କଙଙଙରେ ଗୋରୁମାନେ ଚରୁଥିବା ସମୟରେ ବକ୍ରପାତ ଘଟିଥିଲା